ଆଉ କିଛି ସମୟ ପରେ କାତି ଉଦ୍ଦେଶ୍ୟରେ ଉଦ୍ବୋଧନ ଦେବେ ରାଷ୍ଟପତି

ଏହି ଯୋଜନାରେ କ୍ଷତିଗ୍ରସ୍ଠ ହେଉଥିବା ଲୋକମାନଙ୍କ ପାଇଁ ସହାୟତା ଓ ଥଇଥାନ ପ୍ୟାକେଙ୍କୁ ମଧ୍ଧ ମୁଖ୍ୟମନ୍ତୀ ଅନୁମୋଦନ କରିଛନ୍ତି

ରାକ୍ୟ ଅର୍ଥ ଓ ଅବକାରୀ ମନ୍ତୀ ନିରଞ୍ଚନ ପୂଜାରୀ ଏଥିରେ ମ୍ମଖ୍ୟଅତିଥି ଭାବେ ଯୋଗଦେଇ କାତୀୟପତାକା ଉତ୍ତୋଳନ କରିବାର କାର୍ଯ୍ୟକ୍ରମ ରହିଛି

ଖୋଦ୍ ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିବା ଜଣାପଡିଛି ସେହିଭଳି ଏହି ଘଟଶାରେ ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତ୍ପକ୍ଷ ଏକ ବୈଷୟିକ ଟିମ୍ ଗଠନ କରିବାକୁ ନିଷ୍ବଉି ନେଇଛି ଏହି ଟିମ୍ ଛାତ ଭୁଶୁଡ଼ିବା ଘଟଣାର ବିଭିନ୍ନ ବୈଷୟିକ ଦିଗ ସମ୍ମର୍କରେ ତଦନ୍ତ କରିବ ବୋଲି ଏୟାର୍ପୋର୍ଟ୍ ନିର୍ଦ୍ଦେଶକ ବିଭି ରାଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଖୁବ୍ ଶୀଘ୍ର ଏହି ବୈଷୟିକ କମିଟି ଭୁବନେଶ୍ୱର ଆସି ତଦନ୍ତ କରିବେ ବୋଲି ଶ୍ରୀ ରାଓ କହିଛନ୍ତି

ଗତକାଲି ରାତିରେ ହାତୀଟି ଖାଦ୍ୟ ଅନ୍ୱେଷଣରେ ବୁଲ୍ପଥିବାବେଳେ ଜଶକ ପାଚେରୀ ଓ ଅନ୍ୟ ଜଶକ ଘର ଭାଙ୍ଗି ପକାଇଛି

ସେହିସବୁ ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ ସୋନପୁର ଝାରସୁଗୁଡ଼ା ଦେବଗଡ଼ ଓ ବଲାଙ୍ଗୀର